ଭାରତୀୟ ଯବାନମାନଙ୍କର ଆଭିମୁଖ୍ୟରୁ ସେମାନେ ସର୍ବଦା ଧୈର୍ଯ୍ୟ ଓ ସଂଯମ ରକ୍ଷା କରୁଥିବାର ଦେଖିବାକୁ ମିଳିଛି ଏଥିସହିତ ସେମାନେ ଆବଶ୍ୟକ ସ୍ଥଳେ ସେମାନଙ୍କର ବୀରତ୍ ଓ ସାହସୀକତାର ପ୍ରଦର୍ଶନ କରିଛନ୍ତି

ସେ କହିଛନ୍ତି ତିନୋଟି ପ୍ରତିଷେଧକର ମାନବ ଶରୀରରେ ପରୀକ୍ଷା ତୂତୀୟ ପର୍ଯ୍ୟାୟରେ ପହଞିଛି

ମନ୍ତୀ କହିଛନ୍ତି ଭାରତ ପ୍ରାରମ୍ମରୁ କୋବିଡ୍ର ମୁକାବିଲା କରି ଆସୁଛି ଓ ନିଷ୍

ଏଥିପାଇଁ ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ କରାଯାଉଛି

ଏକ ଚିଠିରେ ସେ କହିଛନ୍ତି ଉଭୟ ଦେଶ ମଧ୍ଧରେ ଉତ୍ତମ ସହଯୋଗ ପାଇଁ ସେ ଏହି ଅବସରରେ ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି

ତାଙ୍କ ନେତୃତ୍ୱରେ ଭାରତ ପ୍ରଗତିପଥରେ ଆଗେଇ ଚାଲିଛି ବୋଲି ଶ୍ରୀ ପୁତିନ୍ କହିଛନ୍ତି

ଜାତିସଂଘ ମୁଖ୍ୟ କହିଛନ୍ତି ବର୍ଭମାନ ବିଶ୍ୱପାଇଁ ଶସ୍ତା ଓ ସହଜରେ ଉପଲହ ପ୍ରତିଷେଧକର ସବୁଠୁ ବେଶି ଆବଶ୍ୟକତା ଦେଖା ଦେଇଛି